ଜେକେ ପିଆର୍ସି ଜନ୍ମୁ କାଶ୍ମୀରରେ ସ୍ଥାୟୀ ଆବାସିକ ପ୍ରମାଣପତ୍ର ପ୍ରଦାନର ଯେଉଁ ଆଇନ ଅଛି ତାହାର ପରିବର୍ତ୍ତନ କରିବାକୁ କୌଣସି ଉଦ୍ୟମ ହେଉ ନାହିଁ ବୋଲି ରାଜ୍ୟପାଳ ସତ୍ୟପାଲ୍ ମଲ୍ଟିକ୍ କହିଛନ୍ତି ଆବାସିକ ପ୍ରମାଣପତ୍ର ନେଇ କେତେକ ମହଲରେ ଉଠିଥିବା ସଂଶୟ ଦୂର କରିବାକୁ ଯାଇ ରାଜ୍ୟପାଳ କହିଛନ୍ତି ରାଜ୍ୟର ସ୍ଥାୟୀ ଅଧିବାସୀମାନଙ୍କୁ ଆବାସିକ ପ୍ରମାଣପତ୍ର ଦେବାରେ ଯେଉଁ ବ୍ୟବସ୍ଥା ଅଛି ତାହା ଆଇନସମ୍ମତ ଏବଂ ରାଜ୍ୟର ବିଧିବଦ୍ଧ ବ୍ୟବସ୍ଥାର ଏକ ଅଙ୍ଗ

ଏହାକୁ ବଦଳାଇବାକୁ କୌଶସି ଉଦ୍ୟମ ହେଉ ନାହିଁ ଏବଂ ଲୋକେ ଯେପରି ନିର୍ବିଘ୍ବରେ ଏହି ପ୍ରମାଶପତ୍ର ପାଇବେ ସେଥିପାଇଁ ରାଜ୍ୟ ପ୍ରସାଶନକୁ ନିର୍ଦ୍ଦେଶ ଦିଆଯାଇଛି

ଅଶୋଧିତ ତୈଳ ଦର ହ୍ରାସ ସହିତ ଟଙ୍କାର ମୂଲ୍ୟବୃଦ୍ଧି କାରଣରୁ ଏହି ନିବେଶ ପରିମାଣ ବୃଦ୍ଧି ପାଇଛି ବୋଲି କୁହାଯାଉଛି

ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଷେଲ୍ ଏପି ଖୋଙ୍ଗ୍ସାଇ ଗୌହାଟୀଠାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ମ୍ୟାମାର୍ଠାରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସମ୍ପର୍କିତ ନିଜ ନିଜ ତାଲିମ୍ ସମାପ୍ତ କରି ଏହି ବିଦ୍ରୋହୀ ସଦସ୍ୟମାନେ ଆସାମକ୍ର ପ୍ରତ୍ୟାବର୍ତ୍ତନ କର୍ତ୍ତଲେ ସେମାନଙ୍କୁ ଧରିବା ଲାଗି ଏହି ଅପରେସନ୍ ଯୋଜନା କରାଯାଇଥିଲା

ଏଚ୍ପି ପୀୟଷ ରଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ୍ ଗତକାଲି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ କୟରାମ ଠାକୁରଙ୍କ ସହ ଆକାଶମାର୍ଗରୁ ପଠାନ୍କୋଟ୍ ଯୋଗୀନ୍ଦର ନଗର ରେଳପଥର ସର୍ବେକ୍ଷଣ କରିଥିଲେ ପରେ ଧର୍ମଶାଳାଠାରେ ସରକାରୀ ଅଧିକାରୀମାନଙ୍କ ସହ ଏକ ବୈଠକରେ ଶ୍ରୀ ଗୋୟଲ୍ ଏହି ରେଳପଥରେ ଟ୍ରେନ୍ର ଗତି କିପରି ବୃଦ୍ଧି ପାଇପାରିବ ସେ ନେଇ ଆଲୋଚନା କରିଥିଲେ

ସେମାନେ ବେଙ୍ଗାଲୁରୁରୁ ବିରୁଧୁନଗର ଜିଲ୍ଲା ଅନ୍ତର୍ଗତ ଅର୍ପକୋଟଇକୁ ଯାଉଥିବାବେଳେ ଚାଳକ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା

ମହାରାଷ୍ଟ୍ର ହେଲ୍ଥ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍ନବିସ୍ କହିଛନ୍ତି ରାଜ୍ୟ ସରକାରଙ୍କ ଅଟଳ ଆରୋଗ୍ୟ ଶିବିର ମାଧ୍ୟମରେ ରାଜ୍ୟର କୋଶ ଅନ୍ତ୍ରକୋଣରେ ବସବାସ କର୍ରଥିବା ଗରିବ ଏବଂ ଜନକାତି ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ଅର୍ଥାଭାବରୁ ଯେଉଁମାନେ ଚିକିତ୍ସା ସୁବିଧାରୁ ବଞ୍ଚତ ହେଉଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍କାନ ଭାରତ ଯୋଜନାରେ ଉପକୃତ କରାଯିବ ନାସିକ୍ ଜିଲ୍ଲାର ନନ୍ଦୁରିଠାରେ ଅଟଳ ଆରୋଗ୍ୟ ସ୍ୱାସ୍ଥ୍ୟସେବା ଶିବିର ଉଦ୍ଘାଟନ ଅବସରରେ ଶ୍ରୀ ଫଡ଼ନବିସ୍ ଏହା କହିଛନ୍ତି ଏହି ଶିବିରରେ ଶତାଧିକ ଡାକ୍ତର ରୋଗୀମାନଙ୍କର ଚିକିତ୍ସା କରିଥିଲେ

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ସାମରିକ ଉଡ଼ାଣ ଦକ୍ଷତା ଓ କୌଶଳ ବୃଦ୍ଧି ପାରସ୍କରିକ ସହଯୋଗ ବଡ଼ାଇବା ଏହି ସମରାଭ୍ୟାସର ଲକ୍ଷ୍ୟ ସ୍ୱରାଜ ୟୁଏଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ସଂଯୁକ୍ତ ଆରବ ଏମିରେଟ୍ସ୍ ଗସ୍ତରେ ଯିବେ ସେଠାରେ ସେ ଅନୁଷ୍ଠିତ ଭାରତ ୟୁଏଇ ଯୁଗ୍ମ କମିଶନ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ ଆର୍ଥକ ଓ ବୈଷୟିକ ସହଯୋଗପାଇଁ ଏହି କମିଶନ୍ ଗଠିତ ହୋଇଛି ଏହି ବୈଠକରେ ଏମିରେଟ୍ସ୍ର ବୈଦେଶିକ ମନ୍ତ୍ରୀ ଶେକ୍ ଅବଦୁଲ୍ଲୁ ଅଲ୍ ନହ୍ୟାନ୍ ଯୋଗ ଦେବେ ଆବୁଧାବିଠାରେ ଏହି ବୈଠକ ଅନୁଷ୍ଠିତ ହେଉଛି

ଶେକ୍ ଜୟେଦ୍ ସଂଯୁକ୍ତ ଆବର ଏମିରେଟ୍ସର ପ୍ରତିଷ୍ଠାତା ଏବଂ ତାଙ୍କ ଜନ୍କ ଶତବାର୍ଷିକୀ ମଧ୍ୟ ପାଳିତ ହେଉଛି ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ୍ ମଧ୍ୟରେ ସାଂସ୍କୃତିକ ଧାର୍ମିକ ଓ ଅର୍ଥନୈତିକ ସମ୍ପର୍କ ନିବିଡ଼ ରହିଛି

ଫିକି ପ୍ରଧାନମନ୍ତ୍ରୀ ଫ୍ରାଙ୍କ୍ ବେନିମାରାମା ଗତକାଲି କାତିସଂଘର ଏହି ଜଳବାୟୁ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବା ସହ ଏଥିରେ ଅଧ୍ୟକ୍ଷତା କରିବାପାଇଁ ପୋଲାଣ୍ଡର ପରିବେଶ ବିଭାଗ ଉପମନ୍ତ୍ରୀ ମିଚାଲ୍ କୁର୍ଟିକାଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି

ଏବେ ବିଶ୍ୱରେ ପରିବେଶକୁ କ୍ଷତି ପହଞ୍ଚାଉଥିବା ବାଷ୍ପ ନିର୍ଗମନ ହାର ଯଥେଷ୍ଟ ବଡ଼ିଯାଇଥିବାରୁ ପରିସ୍ଥିତି ଚିନ୍ତାଜନକ ହୋଇଛି ଅଙ୍ଗାର ଓ କୋଇଲା କାତୀୟ ଇନ୍ଧନ ବ୍ୟବହାର ଫଳରେ ପ୍ରଦୃଷଣ ବଢୁଥିବାରୁ ଏହି ପରିସ୍ଥିତି ଉପୁଜିଛି ପୋଲାଣ୍ଡ ତୂତୀୟ ଥର ପାଇଁ ଜଳବାୟୁ ସମ୍ମିଳନୀ ଆୟୋଜନ କରୁଛି ଇରାନ୍ ୟୁଏସ୍ ନ୍ୟୁକ୍ଲିୟର୍ ଇରାନ୍ର ବାଲିଷ୍ଟିକ୍ କ୍ଷେପଣାସ୍ତ ପରୀକ୍ଷା ଜାତିସଂଘ ନିରାପତ୍ତା ପରିଷଦର ପ୍ରସ୍ତାବକୁ ଉଲ୍ଲୁଙ୍ଘନ କରୁଛି ବୋଲି ଆମେରିକା ଯେଉଁ ଅଭିଯୋଗ କରିଛି ତେହେରାନ୍ କର୍ତ୍ତ୍ୱପକ୍ଷ ତାହାକୁ ହାସ୍ୟାସ୍ବଦ ବୋଲି କହିଛନ୍ତି ଦେଶର ବୈଦେଶିକ ମନ୍ତଶାଳୟର ଜଣେ ମୁଖପାତ୍ର କହିଛନ୍ତି ଇରାନ୍ର କ୍ଷେପଣାସ୍ତ କାର୍ଯ୍ୟକ୍ରମ ନିକସ୍ୱ ପ୍ରତିରକ୍ଷାପାଇଁ ଉଦ୍ଦିଷ୍ଟ ଏବଂ ଦେଶର କ୍ଷେପଣାସ୍ତ କାର୍ଯ୍ୟକ୍ରମକୁ ନିଷିଦ୍ଧ କରିବାପାଇଁ ଜାତିସଂଘ ନିରାପଭା ପରିଷଦରେ କୌଣସି ପ୍ରସ୍ତାବ ଗୃହୀତ ହୋଇ ନାହିଁ ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ କହିଥିଲେ ଇରାନ୍ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ ଏକାଧିକ ବୋମା ବହନ କରିବାକୁ ସକ୍ଷମ ଏବଂ ଏହା ନିରାପତ୍ତା ପରିଷଦର ପ୍ରସ୍ତାବକ୍ ଉଲ୍ଲଫନ କର୍ତ୍ଛି

ଅବୁଦୁଲ୍ ମନାନ୍ ନାମକ ଏହି ଆତଙ୍କବାଦୀ ନିଜକ୍ତ ଦକ୍ଷିଣ ହେଲ୍ମଣ୍ଡ ପ୍ରଦେଶର ଛାୟା ରାଜ୍ୟପାଳ ଭାବେ ପରିଚୟ ଦେଉଥିଲା ଅଫିମ ଚାଷପାଇଁ ଜଣାଶୁଣା ହେଲ୍ମଣ୍ଡ୍ ପ୍ରଦେଶରେ ଅବଦ୍ରଲ୍ ମନାନ୍ ତାଲିବାନ୍ ବିଦ୍ରୋହୀଙ୍କ ସହାୟତାରେ ଆସ୍ଥାନ ଜମାଇବା ସହ ନିଜକ୍ତ ବାସ୍ତବ ଶାସକ ଭାବେ ପ୍ରତିପାଦିତ କରିଥିଲା

ଭାରତ ପକ୍ଷର୍ ହରମ୍ନ୍ପ୍ରୀତ୍ ସିଂ ଓ ସିମ୍ରନ୍ଜିତ୍ ସିଂ ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି ସେହିଭଳି ଆଲେକ୍ଜାଷ୍ଡର ହେଣ୍ଡ୍ରିକ୍ ଓ ଗଗ୍ନାର୍ଡ଼ ସାଇମନ୍ ବେଲ୍ଜିୟମ୍ ପକ୍ଷରୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି

ତେବେ ପ୍ରଲ୍ ସି'ର ପଏଷ୍ଟ୍ ତାଲିକାରେ ଉତ୍ତମ ଗୋଲ୍ ବ୍ୟବଧାନ ଭିଭିରେ ଭାରତ ସର୍ବାଗ୍ରେ ରହିଥିବାବେଳେ ବେଲ୍କିୟମ୍ ଦ୍ୱିତୀୟରେ ରହିଛି ଭାରତ ତା'ର ତୂତୀୟ ତଥା ଅନ୍ତିମ ଗ୍ରପ୍ ମ୍ୟାଚ୍ଟି ଆସନ୍ତା ଶନିବାର କାନାଡ଼ା ବିପକ୍ଷରେ ଖେଳବି

ବ୍ୟାଡ୍ମିଣ୍ଟନ୍ ମୁମ୍ୟାଇରେ ଅନୁଷ୍ଠିତ ଏକାଦଶ ଟାଟା ଓପନ୍ ଭାରତ ଅନ୍ତର୍ଜାତୀୟ ବ୍ୟାଡ୍ମିଣ୍ଟନ୍ ଚ୍ୟାଲେଞ୍ର ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତ ଚାମ୍ପିୟନ୍ ହୋଇଛି